ଇକ୍କରନେଟ୍ ସୁବିଧା ନଥିବା ଅଞଳରେ ଛାତ୍ରଛାତ୍ରୀମାନେ ମୋବାଇଲ୍ରୁ ଏସ୍ଏମ୍ଏସ୍ ଜରିଆରେ ମଦ୍ୟ ପରୀକ୍ଷାଫଳ ପାଇପାରିବେ

ଭୋଟ୍ଗଣତି ଫଳାଫଳ ଜାଶିବା ପାଇଁ ରାକ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ ବ୍ୟବସ୍ରା କରାଯାଇଛି

ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଅନୁଷିତ ବୈଠକରେ ଏହି ନିଷ୍ବଭି ଗ୍ରହଶ କରାଯାଇଛି